ଏହାର ପ୍ରଭାବରେ ଅନେକ ନଦୀରେ ବନ୍ୟା ଆଶଙ୍କ ସୂଷ୍ ହୋଇଥିବା ବେଳେ କେତେକ ସ୍ରାନରେ ନଦୀ ବିପଦ ସଂକେତ ନିକଟରେ ପ୍ରବାହିତ ହେଉଛି

ସେଠାରେ ସେମାନଙ୍କୁ ରକ୍ଷାଖାଦ୍ୟ ଯୋଗାଇ ଦିଆଯାଉଛି

ଭୁବନେଶ୍ୱରର କୟଦେବ ବିହାର ନୟାପଲ୍ଲୀ ଆଚାର୍ଯ୍ୟବିହାର ଆଇଗଣିଆ ପାତ୍ରପଡ଼ା ଜୟଦୁର୍ଗା ନଗର ଆଦି ଅଞ୍ ଳ କଳପ୍ପାବିତ ହୋଇଛି

ସହରର ଗୋବରୀ ନଦୀ ବାଇପାସ୍ ରୋଡ୍ର ଆଖପାଖ ତଳିଆ ଅଞଳରେ ବର୍ଷା ପାଣି ଜମି ରହିଛି

ଓର୍ମାସ ପକ୍ଷରୁ ସେଠାରେ ମୋଟର ପମ୍ମ ଲଗାଯାଇ କରାଯାଉଛି ଆକି ରବିବାର ସତ୍ତ୍ ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ ଖୋଲା ରହିବ ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଏଭଳି ନିଷ୍ବଉି ନିଆଯାଇଛି

ଏହାର ପ୍ରଭାବରେ ରାକ୍ୟର ଅଧିକାଂଶ ଅଞ୍ଚଳରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ମାବନା ରହିଛି ବୋଲି ଭୁବନେଶ୍ୱରସ୍ଛିତ ଆଞ୍ଚଳିକ ପାଶିପାଗ ବିଭାଗ ପ୍ରର୍ବାନୁମାନ କରିଛି ଆକି ରାଜ୍ୟର ଆଭ୍ୟନ୍ତରୀଣ ଅଞ୍ଞଳରେ ପ୍ରବଳ ବର୍ଷାର ସ୍ୟାବନା ରହିଛି

ସେହିଭଳି ଉପକୁଳ ଓଡ଼ିଶାରେ ମଧ୍ଧ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି

ତେବେ ଲଗାଣ ବର୍ଷା ଯୋଗୁଁ ସମଗ୍ର ଶରଧାବାଲି ଅଞ୍ଞଳ କଳାର୍କ୍ଷବ ହୋଇପଡ଼ିଛି ଏବେ ମଧ୍ଧ ସେଠାରେ ଝିପିଝିପି ବର୍ଷା ଲାଗିରହିଛି ବର୍ଷା ଯୋଗୁଁ ଶ୍ରୀଜୀଉଙ୍କ ନୀତିରେ ମଧ ବିଳମ୍ୟ ହୋଇଛି

ବର୍ଷା ଯୋଗୁଁ ଶ୍ରଦ୍ଧାଳୁଙ୍କର ଭିଡ଼ ମଧ୍ଧ କମିଛି ଆସନ୍ତାକାଲି ହରିଶୟନ ଏକାଦଶୀ ତିଥିରେ ଶ୍ରୀଜୀଉଙ୍କର ରଥ ଉପରେ ସୁନାବେଶ ଅନୁଷ୍ଚିତ ହେବ

ସେହିଭଳି ଶୀତତାପ ନିୟନ୍ତିତ ସଂପ୍ରର୍ଷ୍ଡ ସ୍ପିପର୍ ବସ୍ ପାଇଁ ବର୍ବ୍ବିତ ହାରରେ ଟିକସ ପରିମାଣ ସ୍ସିର କରାଯାଇଛି